ଏହି ଯୋଜନା ଅଧୀନରେ ଡିପ୍ଥେରିଆ ଲହରା କାଶ ଟିଟାନସ୍ ଯଷ୍କା ମିଳିମିଳା ହେପାଟାଇଟିସ୍ ବି ମିନିଙଙ୍ଙ୍ଜିଟିସ୍ ଜାପାନିଜ୍ ଏନ୍ସେଫାଲାଇଟିସ୍ ଓ ହେମୋଫାଇଲସ୍ ଏବଂ ପୋଲିଓମାଇଲିଟିସ୍ ଭଳି ରୋଗରୁ ରକ୍ଷା ପାଇବା ଲାଗି ଟୀକାକରଣ କରାଯାଉଛି

ରାକ୍ୟ ମାନବାଧିକାର କମିଶନ୍ ଏହି କଟକଶା ଜାରି କରିଛନ୍ତି

ବୈଠକ ପରେ ଡିଆଇଜି ସଫିନ୍ ଅହ ଗଣମାଧ୍ଧମକୁ ସୂଚନା ଦେଇ କହିଛନ୍ତି ପୀଡ଼ିତାଙ୍କୁ ନ୍ୟାୟ ଦେବାପାଇଁ ସମସ୍ତ ଚେଷା କରାଯିବ

ସାଇକେଲ୍ରେ ଯାଉଥିବା ଗ୍ରାମରକ୍ଷୀ ଲଳିତ ବାଦୀଙ୍କୁ ଏକ କାର୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଶା ଘଟିଥିଲା